କ୍ୟାବିନେଟ୍ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସ୍ବଚନା ଦେଇ କହିଛନ୍ତି ସଫକଟ ଜନକ ସ୍ଥିତିରେ ଥିବା ଲକ୍ଷ୍ମୀ ବିଳାଶ ବ୍ୟାଙ୍କ୍କୁ ଡେଭ୍ଲପ୍ମେଣ୍ଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଡିବିଏଲ୍ ସହ ମିଶ୍ରଣ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି

କ୍ୟାବିନେଟ୍ ବୈଠକରେ ଦେଶର ଚାଟାର୍ଡ୍ ଆକାଉଣ୍ଟାଣ୍ଟ୍ ପ୍ରତିଷ୍ଠାନ ଏବଂ ହଲାଣ୍ଡର ଭେରେନିଜିଙ୍ଗ୍ ଭ୍ୟାନ୍ ରେଜିଷ୍ଟାର୍ସ୍ କଷ୍ଟ୍ରୋଲର୍ସ୍ ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ସ୍ୱାକ୍ଷରକୁ ଅନୁମୋଦନ ମିଳିଛି ଫଳରେ ଆକାଉଷ୍ଟିଂ ବ୍ୟବସ୍ଥା ଆର୍ଥିକ ହିସାବପତ୍ର ଏବଂ ଅଡିଟ୍ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି

ବ୍ରିକ୍ ଦେଶମାନଙ୍କ ମଧ୍ୟରେ ଫିଜିକାଲ୍ କଲଚର ଓ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ସଂକ୍ରାନ୍ତ ବୁଝାମଣାପତ୍ରକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି

ଫଳରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇବ

କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଯେଉଁ ସଫଳତା ମିଳିଛି ତାହାକୁ ବଳବତ୍ତର ରଖିବା ସକାଶେ ନୂଆ ନିର୍ଦ୍ଦେଶାବଳୀରେ ବିଶେଷଭାବେ ସୂଚନା ଦିଆଯାଇଛି ଦେଶର କିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ପୁନର୍ବାର ବୃଦ୍ଧି ପାଇବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି କୋଭିଡ୍ ନିୟମର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି କୋଭିଡ୍ ନିୟମର ସଠିକ୍ କାର୍ଯ୍ୟକାରୀତା ପାଇଁ ଜିଲ୍ଲା ପ୍ରଶାସନ ପୁଲିସ୍ ଓ ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥାଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସେମାନଙ୍କର ନିଜସ୍ୱ ଆକଳନ ଅନୁସାରେ ସ୍ଥାନୀୟ କଟକଣା ଲାଗୁ କରିପାରିବେ ଏହି ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କତାର ସହ କଣ୍ଟେନ୍ମେଣ୍ଟ ଜୋନ୍ ଗୁଡ଼ିକୁ ଚିହ୍ନଟ କରିବାକୁ କୁହାଯାଇଛି ଏଥିପାଇଁ ସେମାନେ କିଲ୍ଲା କର୍ତ୍ତୃପକ୍ଷମାନଙ୍କର ସହାୟତା ନେଇପାରିବେ କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକ ବିଷୟରେ ସମ୍ପୃକ୍ତ ଜିଲ୍ଲାପାଳ ଓ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କର ଓ୍ବେବ୍ସାଇଟ୍ରେ ପ୍ରକାଶ କରିବେ ଏହି ତାଲିକା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ମଧ୍ୟ ଦିଆଯିବାକୁ ଏଥିରେ ଉଲ୍ଲେଖ ରହିଛି କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ସେଗୁଡ଼ିକରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟକୁ ଅନୁମତି ଦିଆଯିବ କ୍ଷେନ୍ମେଣ୍ଟ କୋନ୍ ଗୁଡ଼ିକରୁ ଲୋକମାନେ ଅନ୍ୟ ସ୍ଥାନକୁ ଯାଇପାରିବେ ନାହିଁ ଓ ସେଗୁଡ଼ିକୁ ଅନ୍ୟ ସ୍ଥାନରୁ ଲୋକମାନେ ଆସିପାରିବେ ନାହିଁ କେବଳ ଜରୁରୀ କାଳିନ ଚିକିତ୍ସା ପାଇଁ ଏହି ନିୟମରେ କୋହଳ କରାଯିବ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଯୋଗାଣ ପାଇଁ କୌଣସି କଟକଣା ଲାଗୁ ହେବ ନାହିଁ ଜୋନ୍ ଗୁଡ଼ିକରେ ଘର ଘର ବୁଲି ପର୍ଯ୍ୟବେକ୍ଷଣ କରାଯିବ ନିର୍ଦ୍ଧାରିତ ନିୟମ ଅନୁସାରେ ସଂକ୍ରମିତମାନଙ୍କର ପରୀକ୍ଷା କରାଯିବ କୋଭିଡ୍ ନାଇଷ୍ଟିନ୍ ସମ୍ବନ୍ଧୀୟ ନିୟମ ଗୁଡ଼ିକ ସଂକ୍ରାନ୍ତରେ ସଚେତନତା ସ୍ୱଷ୍ଟି କରାଯିବ କାର୍ଯ୍ୟାଳୟ ଗୁଡ଼ିକରେ ଶାରୀରିକ ଦୂରତା ବଳବତ୍ତର ରହିବ

ରାଜ୍ୟ ଭିତରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଯାନବାହନ ଚଳାଚଳ ଓ ଲୋକମାନଙ୍କର ଗମନାଗମନ ଉପରେ କୌଣସି ପ୍ରତିବନ୍ଧକ ଲାଗୁ କରାଯାଇନାହିଁ ତେବେ ଏହି ନିର୍ଦ୍ଦେଶାବଳୀରେ ଆର୍ନ୍ତଜାତିକ ବିମାନ ସେବାକୁ ଅନୁମତି ଦିଆଯାଇଛି

ଏହାକୁ ଜାତୀୟ ଆଇନ୍ ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ

ଦେଶର ଜନସାଧାରଣଙ୍କ ମଧ୍ୟରେ ସାୟିଧାନିକ ମୂଲ୍ୟବୋଧର ବିକାଶ ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି ସିୟିଧାନ ପ୍ରଣୟନରେ ମୃଖ୍ୟ ଭୂମିକା ଗ୍ରହଣ କରିଥିବା ଭାରତର ପ୍ରଥମ ଆଇନ୍ ମନ୍ତ୍ରୀ ଡକୁର ବିଆର୍ ଆୟେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ସ୍ୱରୂପ ମଧ୍ୟ ଏହି ଦିବସ ପାଳନ କରାଯାଉଛି

ସାରା ବିଶ୍ୱ ତ୍କଳନାରେ ଭାରତରେ ଏହି ପରୀକ୍ଷା ଦ୍ରତଗତିରେ ବୃଦ୍ଧି ପାଉଥିବା ବେଳେ ପଜିଟିଭ୍ ସଂଖ୍ୟା ଅବିରତ ଭାବେ ହ୍ରାସ ପାଉଛି

ଏ ନେଇ ଗତ ସନ୍ଧ୍ୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ଅଲ୍ଇଣ୍ଡିଆ ଟ୍ରେଡ୍ ୟୁନିଅନ୍ କଗ୍ରେସ୍ ଇଣ୍ଡିଆନ୍ ଟ୍ରେଡ୍ ୟୁନିଅନ୍ ଇଣ୍ଡିଆନ ନ୍ୟାସନାଲ୍ ଟ୍ରେଡ୍ ୟୁନିଅନ୍ କଂଗ୍ରେସ ହିନ୍ଦ୍ ମଜଦୁର ସଭା ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିଅନ୍ ସେଣ୍ଟର ଟ୍ରେଡ୍ ୟୁନିଅନ୍ କୋଡିନେସନ୍ ସେଣ୍ଟର ଅଲ୍ଇଣ୍ଡିଆ ସେଣ୍ଟ୍ରାଲ୍ କାଉନ୍ସିଲ୍ ଅଫ୍ ଟ୍ରେଡ୍ ୟୁନିଅନ୍ ସ୍ୱୟଂ ନିଯୁକ୍ତ ମହିଳା ସଂଗଠନ ପ୍ରଗତିଶୀଳ ଶ୍ରମିକ ଫେଡେରେସନ୍ ଏବଂ ୟୁନାଇଟେଡ୍ ଟ୍ରେଡ୍ ୟୁନିଅନ୍ କଂଗ୍ରେସ ଏହି ଧର୍ମଘଟ ଡାକରା ଦେଇଛନ୍ତି

ଲ୍ୟାଣ୍ଡଲାଇନ୍ରୁ ଲ୍ୟାଶ୍ଡଲାଇନ୍ ମୋବାଇଲ୍ରୁ ଲ୍ୟାଶ୍ଡଲାଇନ୍ ଏବଂ ମୋବାଇଲ୍ରୁ ମୋବାଇଲ୍କୁ ଡାଏଲ୍ ଯୋଜନାରେ କୌଣସି ପରିବର୍ତ୍ତନ ହେବ ନାହିଁ

ଏକ ସପ୍ତାହ ତଳେ ମସ୍ତିଷ୍କରେ ଅପରେସନ୍ ହୋଇଥିବା ମାରାଡୋନାଙ୍କ ହୃଦ୍କ୍ରିୟା ହଠାତ୍ ବନ୍ଦ ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ମାରାଡୋନାଙ୍କ ବିୟୋଗରେ ସମଗ୍ର କ୍ରୀଡ଼ା ଜଗତରେ ଶୋକ ପ୍ରକାଶ ପାଇଛି